କୋଭିଡ୍ ନାଇଣ୍ଟିନ୍ ଗଭ୍ ସରକାର କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ହାର ଗତ ଏକ ମାସ ମଧ୍ୟରେ ହାରାହାରି କମ୍ ରହିଛି ଓ ଏଥିରେ ବିଶେଷ ବୃଦ୍ଧି ଘଟିନାହିଁ ସରକାର କହିଛନ୍ତି କେନ୍ଦ୍ର ଦ୍ୱାରା ଗ୍ରହଣ କରାଯାଇଥିବା ରଣକୌଶଳ ସଂକ୍ରମଣକୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ସୀମିତ ରଖିବାରେ ସଫଳ ହୋଇଛି କ୍ଷମତାପନ୍ନ ମନ୍ତ୍ରୀମାନଙ୍କ ଗୋଷ୍ଠୀର ଚେୟାରମ୍ୟାନ୍ ଏହା ଜଣାଇଛନ୍ତି ଏହି ଗୋଷ୍ଠୀ କୋଭିଡ୍ ହସିଟାଲ୍ଗୁଡ଼ିକର ସଂଖ୍ୟା ଲୋକମାନଙ୍କୁ ପୃଥକ ରଖିବା ଓ ପୂଥକୀକରଣ କେନ୍ଦ୍ରଗୁଡ଼ିକର ସ୍ଥାପନ ରୋଗ ପର୍ଯ୍ୟବେକ୍ଷଣ ଭୂତାଣୁ ପରୀକ୍ଷା ଓ କ୍ରିଟିକାଲ୍ କେୟାର୍ ତାଲିମ କ୍ଷେତ୍ରରେ ସମନ୍ୱୟ ରକ୍ଷା କର୍ରଛନ୍ତି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କ୍ଷମତାପନ୍ନ ଗୋଷୀର ଚେୟାରମ୍ୟାନ୍ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା କରୋନା ଭୂତାଣୁ ସଂକ୍ରମଣକୁ କମ୍ କରିବା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଓ ଭୂତାଣୁ ଦ୍ୱିଗୁଣିତ ହାରରେ ସଂକ୍ରମିତ ହେବାରୁ ଏହାକୁ ରୋକିବାରେ ଫଳପ୍ରଦ ହୋଇଛି

ସେ କହିଛନ୍ତି ଏହା ଯଥେଷ୍ଟ ନୁହେଁ ଓ ଆହୁରି ଅଧିକ ମାତ୍ରାରେ ନମୁନା ପରୀକ୍ଷା କରାଯିବାକୁ ପ୍ରଚେଷ୍ଟା ଚାଲିଛି ଚେୟାରମ୍ୟାନ୍ କହିଛନ୍ତି କରୋନା ଭୂତାଣୁ ହସ୍କିଟାଲ୍ଗୁଡ଼ିକର ସଂଖ୍ୟା ଗତ ଏକ ମାସ ମଧ୍ୟରେ ସାଢ଼େ ତିନି ଗୁଣା ବୃଦ୍ଧି ପାଇଛି

ସେ କହିଛନ୍ତି ସରକାର ନମ୍ରନା ପରୀକ୍ଷା ସଂକ୍ରମିତ ଲୋକମାନଙ୍କ ଆରୋଗ୍ୟ ଓ ମୃତ୍ୟୁହାର କମ କରିବା ଉପରେ ଅଧିକ ଧ୍ୟାନ ଦେଇଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ସମୟରେ ସରକାର ଦେଇଥିବା ରିହାତିଗ୍ରଡ଼ିକ ବିଷୟରେ ଘୋଷଣା କରିଛନ୍ତି

ଗଭ୍ କନ୍ଷ୍ଟ୍ରକ୍ସନ୍ ଆକ୍ଲିଭିଟି ଶକ୍ତି ମନ୍ତ୍ରଣାଳୟ ପୌରପାଳିକାଗୁଡ଼ିକର ସୀମା ବାହାରେ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ନିର୍ମାଣକୁ ଅନୁମତି ଦେବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଗୁଡ଼ିକୁ ପରାମର୍ଶ ଦେଇଛି କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ପୌରପାଳିକାଗୁଡ଼ିକରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟକୁ ବାତିଲ କରାଯାଇଛି କିନ୍ତୁ ଏହିସବୁ କାର୍ଯ୍ୟ ପୌରପାଳିକାଗୁଡ଼ିକର ସୀମା ବାହାରେ ଆବଶ୍ୟକ ନିୟମକାନୁନ ସହ କରାଯାଇ ପାରିବ ମନ୍ତ୍ରଣାଳୟ କହିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ନିୟମ ଅନୁସାରେ ଗ୍ରାମାଞ୍ଚଳରେ ସମସ୍ତ ପ୍ରକାରର ଶିଳ୍ପ ପ୍ରକନ୍ଧଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯିବ ମନ୍ତ୍ରଣାଳୟ କହିଛି ତାପଜ ବିଦ୍ୟୁତ୍ କେନ୍ଦ୍ର ଓ ଜଳ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ଏହି ରିହାତି ମିଳିବ ତେବେ ସେଗୁଡ଼ିକ ସହରାଞ୍ଚଳ ସ୍ୱାୟତ ସଂସ୍ଥା ପରିସର ବାହାରେ ଥିବା ଆବଶ୍ୟକ ନିର୍ମାଶାଧୀନ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକରେ କାର୍ଯ୍ୟ ଆରମ୍ଭ ପାଇଁ ରାଜ୍ୟ ଭିତରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବହୃତ ପଦାର୍ଥଗୁଡ଼ିକର ପରିବହନକୁ ଅନୁମତି ଦେବା ଲାଗି ଶକ୍ତି ମନ୍ତ୍ରଣାଳୟ ଅନୁରୋଧ କରିଥିଲା ଏହିସବୁ ନିର୍ମାଣ କାର୍ଯ୍ୟ ସହ ସମ୍ପୃକ୍ତ ସମସ୍ତ ଶ୍ରମିକ ଓ କର୍ମଚାରୀମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ସତର୍କତାମ୍ବଳକ ପଦକ୍ଷେପ ଗ୍ରହଣ କରିବା ଓ ସାଜସରଞ୍ଜାମ ଯୋଗାଇ ଦେବାକୁ ଶକ୍ତି ମନ୍ତ୍ରଣାଳୟ ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସିଏମ୍ଡିମାନଙ୍କୁ ନିର୍ଦ୍ଦେଶ ଦେଇଛି ଏକ୍ନପଟ୍ ସିକ୍ ଆକାଶବାଣୀର ଏକ୍ୱପଟ୍ ସ୍ୱିକ୍ କାର୍ଯ୍ୟକ୍ରମରେ ଆମେ ଦେଶର ବଡ଼ ବଡ଼ ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞମାନଙ୍କ ମତାମତକୁ ଶ୍ରୋତାମାନଙ୍କ ପାଖରେ ପହଞ୍ଚାଉଛ କୋଭିଡ୍ ନାଇଷ୍ଟିନ୍ ସଂକ୍ରାନ୍ତରେ ଦେଶର ବଡ଼ ବଡ଼ ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞମାନେ ସେମାନଙ୍କର ମତାମତ ଦେଉଛନ୍ତି ଆକାଶବାଣୀ ସହ ଏକ ସାକ୍ଷାତକାରରେ ବିଶିଷ୍ଟ ଫୁସ୍ଫୁସ୍ ରୋଗ ବିଶେଷଜ୍ଞ ଡକ୍କର ବି କମଲ କହିଛନ୍ତି ଲୋକମାନେ ବାହାରକୁ ଯିବା ସମୟରେ ନିି୍ଣିତ ରୂପେ ମାସ୍କ୍ ବ୍ୟବହାର କରିବା ଉଚିତ ମାକ୍କୁ ସ୍କାର୍ଟ୍ ହସ୍କିଟାଲ୍ର ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ଏସ୍କେ ଅରୋଡା କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଭୂତାଣୁ ସଂକ୍ରମଣ ସମୟରେ ଛୋଟ ଛୁଆମାନଙ୍କ ପ୍ରତି ସ୍ୱତନ୍ତ୍ର ଯତ୍ନ ନିଆଯାଉଛି ଛୋଟ ପିଲାଙ୍କ ଭିତରେ କ୍ୱର ଭଳି ଲକ୍ଷଣ ଦେଖାଗଲା ତ୍ରରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ ସେ କହିଚ୍ଚନ୍ତି

ସହାୟତାର ଅଂଶସ୍ୱରୂପ ସରକାର ମହିଳା ଗରିବ ବରିଷ୍ଣ ନାଗରିକ ଓ କୃଷକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଓ ନଗଦ ଅର୍ଥ ପ୍ରଦାନ କରିବାକୁ ଘୋଷଣା କରିଥିଲେ

ଗତ ଜାନୁଆରୀ ପହିଲାରୁ ଦିଆଯିବାକୁ ଥିବା ବର୍ଦ୍ଧିତ ମହଙ୍ଗାଭତ୍ତା କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀମାନଙ୍କୁ ଦିଆଯିବ ନାହିଁ

ତେବେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ବର୍ତ୍ତମାନ ପାଉଥିବା ମହଙ୍ଗାଭତ୍ତା ପାଇବେ

ଏହି ଗବେଷଣାଗାର ଏ ଧରଣର ଅନନ୍ୟ ଗବେଷଣାଗାର ହୋଇଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶ୍ରମମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ସ୍ୱରାଷ୍ଟ୍ରୀୟ ବିଭାଗ ରାଷ୍ଟ୍ରମନ୍ତ୍ରୀ କିଶନ ରେଡ୍ଯୀ ଓ ତେଲଙ୍ଗାନା ଶିଳ୍ପମନ୍ତ୍ରୀ କେ ତାରକା ରାମାରାଓ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଡିଆର୍ଡିଓ ଦ୍ୱାରା ବିକଶିତ ଜେିବ ସ୍ୱରକ୍ଷିତ ଏହି ତ୍ରିସ୍ତରୀୟ ଗବେଷଣାଗାର ପ୍ରତିଦିନ ଏକ ହଜାର କରୋନା ନମୁନାର ପରୀକ୍ଷା କରିପାରିବ

ଏହି ପରୀକ୍ଷାଗାରରେ ଔଷଧପତ୍ରଗୁଡ଼ିକର ପରୀକ୍ଷା କରୋନା ଭୂତାଣ୍ର ଉପରେ ଗବେଷଣା କରିବାର ସୁବିଧା ରହିଛି ଦୂଇ ସପ୍ତାହର୍ କମ୍ ସମୟ ଭିତରେ ଏହି ଗବେଷଣାଗାରର ବିକାଶ କରାଯାଇଛି ଏହି ଗବେଷଣାଗାରକ୍ତ ଦେଶର ଯେକୌଣସି ଭାଗକ୍ର ନିଆଯାଇ ପାରିବ ବୋଲି ଡିଆର୍ଡିଓ ବୈଜ୍ଞାନିକ ୱାଇ ଶ୍ରୀନିବାସ ଜଣାଇଚ୍ଚନ୍ତି

ଭୂତାଣ୍ର ସଂକ୍ରମଣ ବିଷୟରେ ଜାଶିବା ପାଇଁ ଶ୍ରୀଲଙ୍କା ସରକାର ଦୈନନ୍ଦିନ ଭିଭିରେ ହଜାର ହଜାର ଲୋକଙ୍କ ରକ୍ତନମ୍ରନା ପରୀକ୍ଷା କର୍ରଛନ୍ତି

ଏହି ଅର୍ଥ ପାକିସ୍ତାନର ବୈଦେଶିକ ବିନିମୟ ମୁଦ୍ରା ସ୍ଥିତିରେ ଉନ୍ନତି ଆଶିବ ପୂର୍ବରୁ ପାକିସ୍ତାନ ଅଳ୍ପ ସୁଧ ହାରରେ ରଣ ପାଇବାକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଢିକୁ ଅନୁରୋଧ କରିଥିଲା

ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୂମିକାକୁ ନେଇ ଏହାକୁ ପାର୍ଷି ଯୋଗାଣ ବନ୍ଦ କରିବାକୁ ନିଷ୍ପଭି ନେଇଥିଲେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ୍ ସୁଆଙ୍ଗ ଆଜି ଏକ ସାୟାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି

ସେ କହିଛନ୍ତି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଗୁରୁତ୍ୱପୂର୍୍ଣ ଭୂମିକାକୁ ଦୃଷ୍ଟିରେ ରଖି ଚୀନ୍ ସର୍ବଦା ଏହାକୁ ସହାୟତା ପ୍ରଦାନ କରିବ